ଜଙ୍ଗଲ ଓ ପରିବେଶ ବିଭାଗ ଏବଂ ପ୍ରଦୃଷଣ ନିୟନ୍ତଣ ବୋର୍ଡ ପକ୍ଷରୁ ଗତକାଲି ଏ ସଂକ୍ରାନ୍ତ ଏକ ରିପୋର୍ଟ ବିଧାନସଭା ଗୃହ କମିଟିକୁ ପ୍ରଦାନ କରାଯାଇଥିଲା

ନିଷ୍ବଭି ଅନୁଯାୟୀ ପଦକ୍ଷେପ ଗ୍ରହଶ କରିବାକୁ ଜିଲ୍ଲା ଆଇନ୍ ସେବା ପ୍ରାଧିକରଣ ସଚିବଙ୍କୁ ନିର୍ଦ୍ଦେଶ ଦିଆଯାଇଛି

ବର୍ଭମାନ ଓପିଏସ୍ସିର କାର୍ଯ୍ୟକାରୀ ଅଧ୍ଧକ୍ଷ ଭାବେ ବିଭୂତି ଭୂଷଣ ପଟ୍ଟନାୟକ ଦାୟିତ୍ୱ ନିର୍ବାହ କରୁଛନ୍ତି